ପିଏମ୍ ସାର୍କ ଆତଙ୍କବାଦର ଅବସାନ ଏବଂ ଏହାକୁ ପ୍ରୋସାହିତ କରୁଥିବା ଶକ୍ତିଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାର୍କ ଦେଶଗୁଡ଼ିକ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଜଣାଇଛନ୍ତି ଦକ୍ଷିଣ ଏସୀୟ ସହଯୋଗ ପରିଷଦ ବା ସାର୍କର ପ୍ରତିଷ୍ଠା ଦିବସ ଅବସରରେ ସାର୍କ ସଚିବାଳୟକୁ ଏକ ପତ୍ର ଲେଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇପାରିଲେ ଏହା ସଂପୃକ୍ତ ମେଷ୍ଟଭୁକ୍ତ ରାଷ୍ଟ୍ରଙ୍କ ମଧ୍ୟରେ ଅଧିକ ବିଶ୍ୱାସ ସୃଷ୍ଟି କରିପାରିବ ପାକିସ୍ତାନ ସଂପର୍କରେ ପରୋକ୍ଷ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାର୍କର ସଭ୍ୟରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ପ୍ରତିଷା ପାଇଁ ଭାରତ ଉଦ୍ୟମ କରିଥିଲେ ହେଁ କେତେକ ରାଷ୍ଟ୍ର ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ଏହାକୁ ବାରମ୍ଘାର ଭଣ୍ଟୁର କରିବାକୁ ଉଦ୍ୟମ କରୁଛନ୍ତି ଏହାଫଳରେ ସାର୍କ ତା'ର ଲକ୍ଷ୍ୟ ସାଧନ ଦିଗରେ ସଫଳ ହୋଇପାରୁ ନାହିଁ ଏହା ସଡ୍ଜ୍ୱେ ସାର୍କ ମେଣ୍ଟ କେତେକ କ୍ଷେତ୍ରରେ ପ୍ରଗତି କରିଛି ତେବେ ଆହୁରି ଅନେକ କିଛି କରିବାକୁ ରହିଛି ବୋଲି ସେ କହିଛନ୍ତି

ବାଂଲାଦେଶ ଭୂଟାନ ଏବଂ ଆଫଗାନିସ୍ଥାନ ଏଥିରେ ମଧ୍ୟ ଯୋଗଦେବାକୁ ମନା କରିଦେବାରୁ ଏହି ସମ୍ମିଳନୀ ବାତିଲ ହୋଇଥିଲା

ନିମ୍ନ ସଦନର କାର୍ଯ୍ୟସଚୀରେ ଏହା ସ୍ଥାନ ପାଇଛି କେତେକ ନିର୍ଦ୍ଦିଷ୍ଟ ବର୍ଗର ଅନୁପ୍ରବେଶକାରୀଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରିବା ପାଇଁ ଏହି ସଂଶୋଧନ ବିଲ୍ ଅଶାଯାଉଛି

ଆଫଗାନିସ୍ଥାନ ବାଂଲାଦେଶ ଏବଂ ପାକିସ୍ତାନର ଯେଉଁସବୁ ହିନ୍ଦୁ ଶିଖ ବୌଦ୍ଧ କ୍ଜେନ ପାର୍ସୀ ଏବଂ ଖ୍ରୀଷ୍ଟିଆନ୍ ବେଆଇନ ଭାବେ ଭାରତକୁ ପଳାଇ ଆସିଛନ୍ତି ସେମାନେ ସଂଶୋଧିତ ଆଇନ ଅନୁସାରେ ଭାରତର ନାଗରିକତ୍ୱ ପାଇବେ

ତେବେ ନୂଆ ବିଲ୍ ଆସାମ ମେଘାଳୟ ମିଜୋରାମ ଏବଂ ତ୍ରିପୁରାର ଉପଜାତି ଅଞ୍ଚଳ ତଥା ସମ୍ଭିଧାନର ଷଷ୍ଠ ସୂଚୀରେ ସ୍ଥାନୀତ ଇଲାକାଗୁଡ଼ିକ ପାଇଁ ଲାଗୁ ହେବ ନାହିଁ ସେହିଭଳି ଇନର୍ ଲାଇନ୍ ପର୍ମିଟ୍ ନିୟମ ଅନୁସାରେ ଯେଉଁସବୁ ଅଞ୍ଚଳ ଅନ୍ତର୍ଭୁକ୍ତ ସେଠାରେ ମଧ୍ୟ ଏହା ପ୍ରଯୁଜ୍ୟ ନୁହେଁ ଆଇଏନ୍ପି ବ୍ୟବସ୍ଥା ଅରୁଣାଚଳ ପ୍ରଦେଶ ନାଗାଲାଣ୍ଡ ଏବଂ ମିକୋରାମରେ ଲାଗୁ ହୋଇଛି

ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଏହି ବିଲ୍କୁ ବିରୋଧ କରୁଛନ୍ତି ସେହିଭଳି କଂଗ୍ରେସ ତୃଣମୂଳକଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ମଧ୍ୟ ବିଲ୍ର କେତେକ ପ୍ରସ୍ତାବିତ ନିୟମକୁ ଜୋରଦାର ବିରୋଧ କରିଆସୁଛନ୍ତି ଏହି ବିଲ୍ ଉପରେ ରଣନୀତି କ'ଣ ହେବ ସେ ସଂପର୍କରେ ବରିଷ୍ଣ କଂଗ୍ରେସ ନେତାମାନେ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଏକ ବୈଠକରେ ଆଲୋଚନା କରିଥିଲେ ଦଳର ନେତା ଅଧିର ରଂଜନ ଚୌଧୁରୀ କହିଛନ୍ତି ଯେ ଏହି ବିଲ୍ଟି ସମ୍ଭିଧାନର ଧର୍ମନିରପେକ୍ଷ ଉଦ୍ଦେଶ୍ୟକୁ ଉଲ୍ଲ୍ଂଘନ କରୁଥିବାରୁ ତାଙ୍କ ଦଳ ଏହାକୁ ବିରୋଧ କରିବ ଅପରପକ୍ଷରେ ବିଜେପି ଏକ ହ୍ୱିପ୍ ଜାରି କରି ଲୋକସଭାରେ ଦଳର ସବୁ ସଦସ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି ବୁଧବାର ପର୍ଯ୍ୟନ୍ତ ସଦସ୍ୟମାନେ ସଦନରେ ଉପସ୍ଥିତ ରହିବା ପାଇଁ ଏହି ହୁଇପ୍ ଜରିଆରେ ନିର୍ଦ୍ଦେଶ ଦିଆଯାଇଛି ସେହିଭଳି ଆକିଠାରୁ ଚାରିଦିନ ପର୍ଯ୍ୟନ୍ତ ନିଜର ସବୁ ସଦସ୍ୟ ଲୋକସଭାରେ ଉପସ୍ଥିତ ରହିବାକୁ ତୃଣମୂଳ କଂଗ୍ରେସ ପକ୍ଷରୁ ହ୍ବଇପ୍ ଜାରି କରାଯାଇଛି

ଝାଡ଼ଖଣ୍ଡ କ୍ୟାମ୍ପେନ୍ ଝାଡ଼ଖଣ୍ଡ ବିଧାନସଭାର ତୂତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର ହୋଇଛି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଜାରୀବାଗ୍ ବରାହୀ ଓ ବୋକାରୋରେ ନିର୍ବାଚନ ପ୍ରଚାର କରିବେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ବଡକାଗାଓଁ ଏବଂ ମେସ୍ରାରେ ମଧ୍ୟ ଦୁଇଟି ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ମଷ୍ଟ୍ ଆନାଉନ୍ନମେଣ୍ଟ ଆକାଶବାଣୀର ସମ୍ଘାଦ ସେବା ପ୍ରଭାଗ ପକ୍ଷରୁ ଏହାର ସାପ୍ତାହିକ ଦ୍ୱିଭାଷିକ ଲାଇଭ୍ ଫୋନ୍ ଇନ କାର୍ଯ୍ୟକ୍ରମ ପବ୍ଲିକ୍ ସିକ୍ରେ ମହିଳା ସୁରକ୍ଷା ପ୍ରସଙ୍ଗ ଓ ଆହ୍ପାନ ବିଷୟର ଆଲୋଚନା କାର୍ଯ୍ୟକ୍ରମ ପ୍ରସାରଣ କରିବ

ଏହି କାର୍ଯ୍ୟକ୍ରମ ମଧ୍ୟ ଦୂରଦର୍ଶନ ଡିଟିଏଚ୍ରେ ଉପଲବ୍ଧ ହେବ

ଏହି କର୍ମଚାରୀମାନେ ସଂପୃକ୍ତ ଅପରାଧ ଘଟଣାରେ ନିଜର ଦାୟିତ୍ୱରେ ଅବହେଳା କରିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସ୍ବଚନାଯୋଗ୍ୟ ଯେ ପୀଡ଼ିତା ମହିଳା ଜଣଙ୍କ ଅଦାଲତକୁ ଯାଉଥିବା ବେଳେ ତାଙ୍କ ଉପରେ ପେଟ୍ରୋଲ୍ ଡ଼ାଳି ଅଭିଯୁକ୍ତ ନିଆଁ ଲଗାଇ ଦେଇଥିଲେ ଘଟଣାସ୍ଥଳଟି ବିହାର ଥାନା ଅଞ୍ଚଳର ହୋଇଥିଲେ ହେଁ ତାଙ୍କୁ ପୁଲିସ୍ ଆବଶ୍ୟକ ସୁରକ୍ଷା ଯୋଗାଇ ଦେଇନଥିଲା ଗୁରୁତର ଆହତ ଅବସ୍ଥାରେ ମହିଳା ଜଣଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା

ସେହିଭଳି ପରିବାରର ଜଣେ ସଦସ୍ୟଙ୍କୁ ଏକ ଉପଯୁକ୍ତ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବା କଥା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହି ଘଟଣାର ବିଚାର ଫାଷ୍ଟ୍ରାକ୍ କୋର୍ଟରେ କରାଯିବ ଏଭଳି ଜଘନ୍ୟ ଅପରାଧ ଭିଆଇଥିବା ଦୋଷୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରାଯିବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ଲତା ମଙ୍ଗେସକର ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର ଗତକାଲି ମୁମ୍ବାଇର ଏକ ହସ୍ୱିଟାଲରୁ ଘରକୁ ଫେରିଛନ୍ତି

ସେ ତିନିସପ୍ତାହ ପୂର୍ବରୁ ନିମୋନିଆ ଯୋଗୁଁ ବ୍ରିଚ୍ କାଣ୍ଡି ହସ୍କିଟାଲରେ ଭର୍ତ୍ତି ହୋଇଥିଲେ

ସାମ୍ବାଦିକମାନଙ୍କୁ ମୁମ୍ବାଇଠାରେ ସୂଚନା ଦେଇ ଶ୍ରୀ ପାଟିଲ କହିଛନ୍ତି ଚଳିତମାସ ଶେଷ ସୁଦ୍ଧା ଦଳ ରାଜ୍ୟ ସଭାପତି ସମେତ ଅନ୍ୟାନ୍ୟ ଦଳୀୟ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ଶିବସେନା ଏବେ ବିଜେପିଠାରୁ ସଂପର୍କ ଛିନ୍ନ କରିଛି

କବାଡ଼ିରେ ଉଭୟ ପୁରୁଷ ଓ ମହିଳା ଦଳ ଫାଇନାଲ୍ରେ ପ୍ରବେଶ କରିଛନ୍ତି ପୁରୁଷ ଦଳ ଆଜି ଫାଇନାଲ୍ରେ ଶ୍ରୀଲଙ୍କାକୁ ଭେଟୁଥିବାବେଳେ ମହିଳାଦଳ ଘରୋଇ ନେପାଳକୁ ଭେଟିବ ଭାରତୀୟ ମହିଳା ଫୁଟବଲ ଦଳର ମଧ୍ୟ ଆଜି ଟାଇଟଲ୍ ଅର୍ଜନ ପାଇଁ ନେପାଳ ସହ ମୁକାବିଲା ହେବ